କଂଗ୍ରେସ ସଭାପତି ରାହୁଲ ଗାନ୍ଧି କେରଳର ଓ୍ୱାୟାନାଡ୍ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପାଇଁ ୟୁଏଇ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି

ତୃତୀୟ ପର୍ଯ୍ୟାୟରେ ଗୁଜରାତ ଗୋଆ କେରଳ ଦାଦ୍ରା ଓ ନଗରହାବେଳି ଏବଂ ଡାମନ୍ ଓ ଡିଉର ସମସ୍ତ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ

ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କର ପୁଅ ନକୁଳନାଥ ଛିନ୍ଦୱାଡ଼ାରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ପୂର୍ବତନ ରାଜ୍ୟ କଂଗ୍ରେସ ଶାଖା ସଭାପତି ଅରୁଣ ଯାଦବ ଖଣ୍ଡୱାରୁ ଓ ରାଜ୍ୟସଭା ଏମ୍ପି ବିବେକ୍ ତନଖା ଜବଲପୁରରୁ ପ୍ରତିଦ୍ୱନ୍ଦୀତା କର୍ରଛନ୍ତି କମଳନାଥ ଛିନ୍ଦୱାଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ପାର୍ଟିର ପ୍ରାର୍ଥୀ ରହିବା କଥା କଂଗ୍ରେସ ଘୋଷଣା କରିଛି କମଳନାଥ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲୋକସଭା ସାଂସଦ ଥିବାର୍ତ ଏହାର ଆବଶ୍ୟକତା ପଡ଼ିଛି ଇତିମଧ୍ୟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କେରଳର ୱାୟାନାଡ୍ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କଲପେଟାଠାରେ ପ୍ରାର୍ଥୀପତ୍ର ଦାଖଲ କରିସାରି ଶ୍ରୀ ଗାନ୍ଧି ୱାୟାନାଡ୍ରେ ତାଙ୍କର ନିର୍ବାଚନ ପ୍ରଚାରର ଅଂଶସ୍ୱରୂପ ଏକ ରୋଡ୍ ଶୋ' କରିଥିଲେ ଗୁଜରାତରେ ଆଜି ଅନେକ ପ୍ରାର୍ଥୀ ସେମାନଙ୍କର ମନୋନୟନପତ୍ର ଦାଖଲ କରିଛନ୍ତି

ଇତିମଧ୍ୟରେ ନିଶାଦ ପାର୍ଟି ନେତା ତଥା ଗୋରଖପୁର ଏମ୍ପି ପ୍ରବୀଣ ନିଶାଦ ଆଜି ବିଜେପିରେ ଯୋଗ ଦେଇଛନ୍ତି ପାର୍ଟି ଉତ୍ତରପ୍ରଦେଶରେ ବିଜେପିକୁ ସମର୍ଥନ କରିବ ନିଶାଦ ପାର୍ଟି ଏସ୍ପି ବିଏସ୍ପି ଆର୍ଏଲ୍ଡି ମେଷ୍ଟରୁ ଓହରି ଆସିବା ପରେ ବିଜେପିରେ ଯୋଗ ଦେଇଛି ରାଜସ୍ଥାନରେ ବିଜେପି ରାଷ୍ଟ୍ରୀୟ ଲୋକତାନ୍ତିକ ପାର୍ଟି ସହ ମେଣ୍ଟଗଠନ କରିବାକୁ ଘୋଷଣା କରିଛି

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଓପି ଚୌଧ୍ୱରୀ କହିଛନ୍ତି କେଉଁ ସ୍ୱତ୍ରର୍ ନିର୍ବାଚନ ଖର୍ଚ୍ଚ ପାଇଁ ଅର୍ଥ ଆସିଛି ତାହା ସ୍ୱଷ୍ଟ କରାଯାଇ ନାହିଁ ଓ ଖର୍ଚ୍ଚ ଭାଉଚର ଠିକ୍ ଭାବେ ଦିଆଯାଇ ନାହିଁ

ଇତିମଧ୍ୟରେ ରାଜ୍ୟରେ ନିର୍ବାଚନ ପ୍ରଚାର ସରଗରମ ହୋଇଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିକ୍ନୌର ଓ ବୁଲନ୍ଦସହର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ଆମେଠିରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ବିଜେପି ନେତା ସୁତି ଇରାନୀ କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧିଙ୍କର ସମାଲୋଚନା କରିଛନ୍ତି ସେ କହିଛନ୍ତି କେରଳର ୱାୟାନାଡ୍ ଲୋକସଭା ଆସନର୍ତ୍ତ ପ୍ରତିଦ୍ୱନ୍ଦୀତା କରି ଶ୍ରୀ ଗାନ୍ଧି ଆମେଠିର ଲୋକମାନଙ୍କର ଅପମାନ କରିଛନ୍ତି

ଆଉ ଏକ ଘଟଣା କ୍ରମରେ ପଶ୍ଚିମବଙ୍ଗର ସିଲିଗୁଡ଼ି କିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସ୍ପିଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ବିଜେପି ଦାବି କରିଛି ସେଠାରେ ବିଜପିର ଜଣେ କର୍ମୀଙ୍କ ହତ୍ୟା କରାଯାଇଥିଲା ବିଜେପି ନେତା ଭପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ପାର୍ଟିର ଏକ ପ୍ରତିନିଧି ଦଳ ନ୍ତଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ଏହା ଜଣାଇଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଏହି ରାଜନୈତିକ ହତ୍ୟା ପଛରେ ଟିଏମ୍ସି ର ହାତ ରହିଛି ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ଅର୍ଦ୍ଧସାମରିକ ବାହିନୀ ଯବାନମାନଙ୍କୁ ମୁତୟନ କରାଯିବାକୁ ସେ ଦାବି କରିଚ୍ଚନ୍ତି ଜେଟଲୀ କଂଗ୍ରେସ ବିଜେପି ନେତା ତଥା ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଗଣମାଧ୍ୟମ ସମ୍ୟନ୍ଧୀୟ କଂଗ୍ରେସ ନିର୍ବାଚନ ଇସ୍ତାହାର ପ୍ରତିଶ୍ରତି ଉପରେ ପ୍ରଶ୍ନ ଉଠାଇଛନ୍ତି ସେ କହିଛନ୍ତି ଗଣମାଧ୍ୟମ ଉପରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକ ସ୍ୱାଧୀନ ସାମ୍ବାଦିକତା ଉପରେ ପ୍ରତିବନ୍ଧକ ସୃଷ୍ଟି କରିବ ଓ ଭାରତର ବହୁମୁଖୀ ଗଣମାଧ୍ୟମ ପାଇଁ ହିତକର ହେବ ନାହିଁ ୟୁଏଇ କନ୍ଫଡ୍ ସଂଯୁକ୍ତ ଆରବ ଏମିରେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନ ଜନକ ଜୟେଦ୍ ପଦକ ପ୍ରଦାନ କରିଛି ରାଜା ରାଷ୍ଟ୍ରପତି ଓ ରାଷ୍ଟ୍ର ମ୍ରଖ୍ୟମାନଙ୍କ ପ୍ରଦାନ କରାଯାଉଥିବା ଏହା ସେଠାକାର ସର୍ବୋଚ୍ଚ ପ୍ରରସ୍କାର ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଓ ଭାଗିଦାରୀ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ଆମ ଦୁବାଇ ସମ୍ଭାଦଦାତାଙ୍କ ଏକ ରିପୋର୍ଟ ଅନୁସାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୂର୍ବରୁ କେବେ ଏତେ ସୁଦୂଢ଼ ନଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ପ୍ରିୟ ବନ୍ଧୁ ବୋଲି ଅଭିହିତ କରି ଆବୁଧାବି ଯୁବରାଜ ଶେଖ୍ ମହମ୍ମଦ ବିନ୍ ଜୟେଦ୍ ବିନ୍ ସୁଲତାନ୍ ଅଲ୍ ନାହିୟାଁ କହିଛନ୍ତି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କକୁ ଏକ ବ୍ୟାପକ ଭାଗିଦାରୀ ସମ୍ପର୍କକୁ ରୂପାନ୍ତରିତ କରିବାରେ ଶ୍ରୀ ମୋଦି ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ବିକାଶ ଓ ସହଯୋଗ ବୃଦ୍ଧି ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ଓ ଉଦ୍ୟମକୁ ପ୍ରଶଂସା କରୁଥିବାର ୟୁଏଇ କହିଛି ପିଏମ୍ ୟୁଏଇ ଆୱାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ମାନଜନକ ଜୟେଦ ପଦକ ଦିଆଯାଇଥିବାରୁ ୟୁଏଇ ରାଷ୍ଟ୍ରପତି ମହଞ୍ମଦ ବିନ୍ କୟେଦ୍ ଅଲ୍ ନାହିୟାଁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ବିନମ୍ରତାର ସହ ସେ ଏହି ସମ୍ମାନକୁ ଗ୍ରହଣ କର୍ତ୍ଥନ୍ତି ସ୍ୱଷମା ସ୍ୱରାଜ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନଜନକ ଜୟେଦ୍ ପଦକ ମିଳିଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ୍ ସହ ଭାଗିଦାରୀ ସମ୍ପର୍କର ନୂଆ ଯୁଗରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଓ ଇସଲାମିୟ ଦେଶଗୁଡ଼ିକ ସହ ସମ୍ପର୍କରେ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ମିଳିଛି

ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି କେତେକ ବିଷୟକୁ ନେଇ ଭାରତ ପାକିସ୍ତାନଠାରୁ ସ୍ୱଷ୍ଟିକରଣ ଲୋଡ଼ିଛି କିନ୍ତୁ ପାକିସ୍ତାନ ସେସବୁ ପ୍ରତି ଧ୍ୟାନ ଦେଇନାହିଁ ସେ କହିଛନ୍ତି ଲୋକମାନଙ୍କର ଏହି ଆଶା ପୂରଣ ପାଇଁ ଭାରତ ପ୍ରତିଶ୍ରତିବଦ୍ଧ କର୍ତ୍ତାରପୁର କରିଡ଼ର ସହ କଡ଼ିତ କମିଟିରେ ବିବାଦୀୟ ବ୍ୟକ୍ତିମାନଙ୍କୁ ରଖାଯାଇଥିବା ଖବର ଉପରେ ଭାରତ ଏହାର ଉଦ୍ବେଗ ବିଷୟ ଜଣାଇଥିଲା ବୋଲି ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ବୈଠକକୁ ସ୍ଥଗିତ ରଖିବା ପାଇଁ ଏହା ମୁଖ୍ୟ କାରଣ ଥିବାର ଶ୍ରୀ କୁମାର କହିଛନ୍ତି

ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଷର ଶକ୍ତିକାନ୍ତ ଦାସ ଦାୟିତ୍ୱ ଗ୍ରହଣ କରିବା ଠାରୁ କ୍ରମାନ୍ୱୟରେ ଦ୍ୱିତୀୟଥର ଲାଗି ଆର୍ବିଆଇ ଏହାର ରେପୋ ରେଟ୍ କମ୍ କରିଛି ରିଜର୍ଭ ବ୍ୟାଙ୍କ ନୂଆ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ଆକି ଘୋଷଣା କରିଛି

ସେ କହିଛନ୍ତି ରିଜର୍ଭ ବ୍ୟାଙ୍କ୍ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ପାଳନ କରିବ ଓ ଏଥିସହିତ କିଛି ନିର୍ଦ୍ଦିଷ୍ଟ ଋଣ ଗ୍ରହିତାଙ୍କ ଦ୍ୱାରା ଋଣ ଖିଲାପ ମାମଲାଗୁଡ଼ିକର ମଧ୍ୟ ଫଇସଲା କରିବ ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପରସ୍କରକୁ ଭେଟିବେ

ଉଭୟ ଟିମ୍ ପୂର୍ବରୁ ଚାରି ପଏଣ୍ଟ ଲେଖାଏଁ ପାଇସାରିଛନ୍ତି ବ୍ୟାଡ୍ମିଣ୍ଟନ ଭାରତର କିଦାୟୀ ଶ୍ରୀକାନ୍ତ ମାଲେସିଆ ଓପନ୍ର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି

କିଦାୟୀ ଶ୍ରୀକାନ୍ତ ଏକମାତ୍ର ଭାରତୀୟ ଭାବେ ପ୍ରତିଯୋଗୀତାରେ ରହିଛନ୍ତି